ପିଏମ୍ ସାଇଣ୍ଟିଷ୍ଟ ଦେଶର ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ପୂରଣ କରିବା ପାଇଁ ସ୍ୱଚ୍ଚ ବିନିମୟରେ ଞ୍ଜାନକୌଶଳ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଆହ୍ବାନ ଦେଇଛନ୍ତି ଗତକାଲି ପୁନେଠାରେ ଆଇଜର୍ର ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ମୋଦି ସଂପୂକ୍ତ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରସ୍ତୁତ କୃଷିକ୍ଷେତ୍ରରେ ବ୍ୟବହାର ହେଉଥିବା ଜ୍ଞାନକୌଶଳଠାରୁ ଆରମ୍ଭ କରି ପ୍ରାକୃତିକ ସମ୍ଭଳ ଠାବ କରିବା ପର୍ଯ୍ୟନ୍ତ ବିଭିନ୍ନ ବିଷୟ ଉପରେ ଉପସ୍ଥାପନ ନିରୀକ୍ଷଣ କରିଥିଲେ ପୂର୍ବରୁ ଶ୍ରୀ ମୋଦି ଆଇଜରର ପୁନେ କ୍ୟାମ୍ପସ ପରିଦର୍ଶନ କରିଥିଲେ ଏବଂ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ସହ ମତ ବିନିମୟ କରିଥିଲେ ପିଏମ୍ ଡିଜିପି ପୁନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେଠାରେ ଗତକାଲି ସର୍ବଭାରତୀୟ ପୁଲିସ୍ ଡିଜି ଓ ଆଇଜି ସମ୍ମିଳନୀକୁ ଉଦ୍ବୋଧନ ଦେଇଛନ୍ତି

ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆଜି ଶେଷ ହେଉଛି ଏହି ଆଲୋଚନାକାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅକ୍ଷିତ ଡୋବାଲ୍ ଉପସ୍ଥିତ ଥିଲେ ଏଥିରେ ଗ୍ରହଣ କରାଯାଇଥିବା ଆଭ୍ୟନ୍ତରୀଣ ସୁରକ୍ଷା ସଂପର୍କିତ ବିଶେଷ ଯୋଜନା ଉପରେ ଆଜି ଆଲୋଚନା ହେବାର କାର୍ଯ୍ୟସ୍ଚୀ ରହିଛି ପ୍ରେଜ୍ ଜଷ୍ଟିସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମସ୍ତଙ୍କୁ ସହଜରେ ନ୍ୟାୟ ମିଳିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ଗତକାଲି ଯୋଧପୁରଠାରେ ରାଜସ୍ଥାନ ହାଇକୋର୍ଟର ନବନିର୍ମିତ କୋଠାର ଉଦ୍ଘାଟନ ଅବସରରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ୱୀ କୋବିନ୍ଦ ଠିକ ସମୟରେ ନ୍ୟାୟ ପ୍ରଦାନ ପାଇଁ ବିଚାର ବିଭାଗକୁ ପରାମର୍ଶ ଦେଇଛନ୍ତି ସମାଜର ଅସହାୟ ଓ ଅବହେଳିତ ଲୋକମାନଙ୍କୁ ବିନା ମୂଲ୍ୟରେ ନ୍ୟାୟିକ ସେବା ଯୋଗାଇ ଦେବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ନ୍ୟାୟିକ ସେବା ଏବେ ଖର୍ଚ୍ଚ ବହୁଳ ହୋଇଯାଇଥିବାରୁ ରାଷ୍ଟ୍ରପତି ଉଦ୍ବେଗ ପ୍ରକାଶ କରିବା ସହିତ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏକ ଗୁର୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ବୋଲି ମତ ଦେଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଅଦାଲତଗୁଡିକର ରାୟ ସ୍ଥାନୀୟ ଭାଷାରେ ଉପଲହ୍ଧ ହେବା ଉଚିତ ଯାହାଦ୍ୱାରା ପ୍ରତିଟି ବ୍ୟକ୍ତି ଏହାର ଅର୍ଥ ବୃଝିବାକୁ ସକ୍ଷମ ହୋଇପାରିବ

କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ସିବିଡିଟି ପକ୍ଷରୁ ଏହି ଚଢ଼ଉ କୋଲକାତା କାନପ୍ରର ଦିଲ୍ଲୀ ନଏଡା ହାଇଦାବାଦ ଓ ଅନ୍ୟ କେତେକ ସ୍ଥାନରେ କରାଯାଇଥିବା କୁହାଯାଇଛି

ସେହିସବୁ ଏୟାରଫିଲ୍ଡଗୁଡ଼ିକରୁ ହାଲୁକା ବିମାନ ଉଡ଼ାଣ କରିବ ବୋଲି ଜଣାପଡ଼ିଛି

ଗତକାଲି ଆନ୍ତର୍ଜାତିକ ବିମାନ ସେବା ଦିବସ ଅବସରରେ ସେ କହିଛନ୍ତି କୋଲକାତା ଏବଂ ଗଙ୍ଗାସାଗର ଦୀଘା ମାଲ୍ଦା ଏବଂ ବେଲୁରୁଘାଟରୁ ବିମାନସେବା ଆରମ୍ଭ କରାଯିବ ରାଜ୍ୟ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବିମାନ ସଂଯୋଗୀକରଣ ବ୍ୟବସ୍ଥା କରାଯିବ ଆସାମ ସିଟିଜେନ୍ସିପ୍ ଆକୁ ଆସାମ ପୁଲିସ୍ ନାଗରିକ ସଂହିତା ସଂଶୋଧନ ଆଇନ ସଂପର୍କରେ ସାମାଜିକ ଗଣମାଧ୍ୟମଗୁଡ଼ିକରେ ହେଉଥିବା ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛି ପୁଲିସ୍ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଏହି ନିୟମ ସଂପର୍କରେ ଗଣମାଧ୍ୟମଗୁଡ଼ିକରେ ଭିନ୍ନ ଭିନ୍ନ ପ୍ରକାରର ଘୂଶା ସୃଷ୍ଟିକାରୀ ବାର୍ତ୍ତା ପ୍ରଚାରିତ ହେଉଛି ଏଭଳି ବାର୍ତ୍ତା ସଂପର୍କରେ ପୋଲିସ୍କୁ ଜଣାଇବା ପାଇଁ ଏକ ହ୍ପାଟ୍ସଆପ୍ ହେଲ୍ପ୍ ଲାଇନ୍ ନମ୍ଘର ଜାରି କରାଯାଇଛି

ଏହି ମାମଲାର ବିଚାର କରୁଥିବା ସ୍ପତନ୍ତ୍ର ବିଚାରପତି ଭିସି ବାର୍ଦେ ଗତକାଲି ଏହି ନିର୍ଦ୍ଦେଶ ଦେଇଛନ୍ତି ଚୋକ୍ସିଙ୍କ ଓକିଲ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ସେ ଭାରତ ଆସିପାରିବେ ନାହିଁ ବୋଲି କୋର୍ଟରେ ଯୁକ୍ତି କରିଥିଲେ ସେ କହିଥିଲେ ଭାରତରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ଅନ୍ୟପକ୍ଷରେ କୋର୍ଟ ଇଡି ଦ୍ୱାରା ଚୋକ୍ସିଙ୍କୁ ପଳାତକ ଅର୍ଥନୈତିକ ଅପରାଧି ବିଷୟ ବିଚାର କରିବ ବୋଲି ଜଣାପଡ଼ିଛି ଏହା ଘୋଷଣା ହେଲେ ଚୋକ୍ସିଙ୍କ ସମସ୍ତ ସମ୍ପର୍ତ୍ତି ଜବତ କରାଯାଇ ପାରିବ ମହା ବେଲ୍ଗାମ୍ କେସ୍ କର୍ଣ୍ଣାଟକ ସହିତ ଥିବା ସୀମା ବିବାଦର ତ୍ୱରିତ ଏବଂ ସହଜ ସମାଧାନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମନ୍ତ୍ରୀ ଛଗନ ଭୁଜବଳ ଏବଂ ଏକନାଥ ସିନ୍ଧେଙ୍କୁ ସଂଯୋଜକକାରୀ ଭାବେ ନିଯୁକ୍ତି ଦେଇଛନ୍ତି ବେଲଗାମ୍ ଏବଂ ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳକୁ ନେଇ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଅନେକବର୍ଷ ଧରି ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ସେହିଭଳି ନ୍ୟାୟାଳୟରେ ମହାରାଷ୍ଟ୍ର ପକ୍ଷରୁ ଲଢ଼ୁଥିବା ଓକିଲମାନଙ୍କର ଏକ ବୈଠକ ଖୁବ୍ଶୀଘ୍ର କରାଯିବ ବୋଲି ଶ୍ରୀ ଠାକରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ତ୍ରରୁ ଜଣାପଡ଼ିଛି ମୁଖ୍ୟମନ୍ତ୍ରୀ ନିଜେ ଏହି ପ୍ରସଙ୍ଗରେ ବରିଷ୍ଣ ଓକିଲ ହରିଶ ସାଲ୍ଭେଙ୍କ ସହ ଆଲୋଚନା କରିବେ

ସେମାନଙ୍କ ଦ୍ୱାରା ଉତ୍ପାଦିତ ପଦାର୍ଥଗୁଡିକୁ ଏହି କେନ୍ଦ୍ରଗୁଡିକ ମାଧ୍ୟମରେ ବଜାରରେ ପହଞ୍ଚାଇଯାଇପାରୁଛି

ଆଦିବାସୀ ହସ୍ତଶିଳ୍ପ ଓ ସଂସ୍କୃତିକୁ ଦେଶ ଓ ବିଦେଶରେ ଲୋକପ୍ରିୟ କରାଇବାର ମହତ କାର୍ଯ୍ୟ କରାଇବାରେ ପ୍ରଖ୍ୟାତ ଫ୍ୟାସନ ଡିକାଇନର ରିତୁ ବେରୀଙ୍କଠାରୁ ବହୁମୂଲ୍ୟ ମତାମତ ଗ୍ରହଣ କରାଯାଇଛି ବୋଲି ସେ କହିଚ୍ଚନ୍ତି ଏଚ୍ଆର୍ ଆଇସିସିସି ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଗ୍ରଡଗାଓଁସ୍କିତ ବହୁପ୍ରତୀକ୍ଷିତ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦ୍ଘାଟନ କରିଛନ୍ତି ଏହି କେନ୍ଦ୍ର ଦ୍ୱାରା ଜନସାଧାରଣଙ୍କୁ ଅନ୍ଲାଇନ୍ ମାଧ୍ୟମରେ ଅନେକଗୁଡ଼ିଏ ସୁବିଧା ମିଳିପାରିବ ଶ୍ରୀ ଖଟ୍ଟର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦରଜିତ୍ ସିଂଙ୍କ ଉପସ୍ଥିତିରେ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ ଗୁଡଗାଓଁ ସମେତ ସେଠାକାର ଟ୍ରାଫିକ୍ ବ୍ୟବସ୍ଥା ପାର୍କିଂ ବ୍ୟବସ୍ଥା ଜଳଯୋଗାଣ ପରିଚାଳନା ପ୍ରଦ୍ଷଣ ନିରୀକ୍ଷଣ ବ୍ୟବସ୍ଥା ସମ୍ପଭି ଟିକସ ପରିଚାଳନା ଭଳି କାର୍ଯ୍ୟଗୁଡ଼ିକ ଏଥିରେ ଗଚ୍ଛିତ ରହିବାର ବ୍ୟବସ୍ଥା ରହିଛି

ଗଡ଼ଚିରୋଲି ନକ୍ସଲ ମହାରାଷ୍ଟ୍ର ପୁଲିସ ଦୁର୍ଦ୍ଦାନ୍ତ ନକ୍କଲବାଦୀ ପାର୍ବତୀ ସଦମେକକୁ ଗଡ଼ଚିରୋଲି ଜିଲ୍ଲାରୁ ଗିରଫ କରିଛି

ଏହାକୁ ଆକାଶବାଣୀର ରାଜଧାନୀ ଏଫ୍ଏମ୍ ରେନ୍ବୋ ଏବଂ ଅନ୍ୟାନ୍ୟ ଅତିରିକ୍ତ ଫ୍ରିକ୍ୱେନ୍ସି ମାଧ୍ୟମରେ ପ୍ରସାର କରାଯିବ

ସାଉଥ୍ ଏସିଆନ ଗେମ ନେପାଳଠାରେ ଚାଲିଥିବା ତ୍ରୟୋଦଶ ଦକ୍ଷିଣ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତ ଶହେରୁ ଅଧିକ ସ୍ୱର୍ଷ୍ଣପଦକ ହାସଲ କରିଛି

ଫୁଟ୍ବଲ୍ରେ ଭାରତୀୟ ମହିଳା ଦଳ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି

ଦୁଇଦଳ ମଧ୍ୟରେ ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ